ପିଏମ କୋଭିଡ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଶୀଘ୍ର ଉନ୍ନତି ଆଣିବା ପାଇଁ ଦେଶର ବରିଷ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦେଶରେ କୋଭିଡ ସମ୍ପର୍କୀତ ସ୍ଥିତି ଉପରେ ଗତକାଲି ବରିଷ୍ଣ ଅଧିକାରୀମାନଙ୍କ ସହ ସମୀକ୍ଷା କଲାବେଳେ ଶ୍ରୀ ମୋଦୀ ଏହି ନିର୍ଦ୍ଦେଶ ଦେଇଛନ୍ତି ଅକ୍ୱିଜେନ ଉପଲବ୍ଧତା ଔଷଧପତ୍ର ଓ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ସମ୍ପର୍କରେ ବୈଠକରେ ଆମୂଳଚୂଳ ଆଲୋଚନା ହୋଇଛି ଦେଶରେ ଅକ୍ଟିଜେନ ଯୋଗାଣ ଓ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଅକ୍ନିଜେନ ଯୋଗାଣ ତ୍ୱରାନ୍ୱିତ କରିବା ପାଇଁ କ୍ଷମତାପନ୍ନ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ରାଜ୍ୟଗୁଡିକୁ ଅକ୍କିଜେନ ବର୍ଷ୍ଣନ ବୃଦ୍ଧି କରାଯାଉଥିବା ବିଷୟ ମଧ୍ୟ କ୍ଷମତାପନ୍ନ ଗୋଷୀ ବୈଠକରେ ସୂଚନା ଦେଇଛି

ଅକ୍ସିଜେନ ଏକ୍ସପ୍ରେସ ରେଳବାଇ ସେବା ଏବଂ ଦେଶ ଭିତରେ ଅକ୍ଟିଜେନ ଯୋଗାଣ ତଥା ଭାରତୀୟ ବିମାନବାହିନୀ ଦ୍ୱାରା ବିଦେଶରୁ ଅଣାଯାଉଥିବା ଅକ୍ପିଜେନ ଟ୍ୟାଙ୍କରଗୁଡିକ ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି ମେଡିକାଲ ମୌଳିକ ଢାଞ୍ଚା ଓ କୋଭିଡ ପରିଚାଳନା ସଂକ୍ରାନ୍ତ କ୍ଷମତାପନ୍ନ ଗୋଷୀ ପକ୍ଷରୁ ଦେଶରେ ଶଯ୍ୟା ଓ ଆଇସିୟୁ ଉପଲବ୍ଧତା କ୍ଷେତ୍ରରେ ଉନ୍ନତି ଆଶିବା ପାଇଁ ଚାଲିଥିବା ଉଦ୍ୟମ ସଫ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି ସଫକ୍ରମଣ ଶୃଙ୍ଖଳ ଭାଙ୍ଗିବା ଲାଗି ଚାଲିଥିବା ଉଦ୍ୟମ ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି ରାଜ୍ୟମାନଙ୍କରେ ଉପଯୁକ୍ତ ସଂସ୍ଥାଗୁଡିକ ଦ୍ୱାରା କୋଭିଡ ସଂକ୍ରମଣ ପରିଚାଳନା ଯଥାଯଥଭାବେ କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି

ମହାରାଷ୍ଟ୍ରରେ ଟିକା ସରିଯାଇଥିବାରୁ ଟିକାକରଣ ବାଧାପ୍ରାପ୍ତ ହୋଇଥିବା ରାଜ୍ୟର କେତେକ ଅଧିକାରୀ ଅଭିଯୋଗ କରିଥିବା କଥା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ୱଷ୍ଟୀକରଣ ଦିଆଯାଇଛି

ଛତିଶଗଡ କୋଭିଡ୍ ଛତିଶଗଡରେ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଅବସରପ୍ରାପ୍ତ ସେନାବାହିନୀ ଓ ସାମରିକ ଡାକ୍ତରମାନଙ୍କୁ ନିୟୋଜିତ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତ ଦେଇଛନ୍ତି ଶ୍ରୀ ସିଂ ଗତକାଲି ରାଜ୍ୟମାନଙ୍କ ସହ କୋଭିଡ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କଲାବେଳେ ଏହି ପରାମର୍ଶ ଦେଇଥିବା ଜଣାପଡିଛି ଅବସରପ୍ରାପ୍ତ ସାମରିକ ଡାକ୍ତର ଧାଇ ଲ୍ୟାବ ଟେକୁସିଆନ୍ ଓ ଅବସରପ୍ରାପ୍ତ ସାମରିକ କର୍ମଚାରୀମାନଙ୍କୁ ନିୟୋଜନ କରିବା ପାଇଁ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ପ୍ରତିରକ୍ଷା ମନ୍ତ୍ରୀଙ୍କର ଏହି ପରାମର୍ଶକୁ ସ୍ୱାଗତ ଜଣାଇଛନ୍ତି ଇସି ବ୍ୟାନସ୍ ପାଞ୍ଚୋଟି ରାକ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟଗଣତି ଦିନ ଓ ତାପରେ ପ୍ରତ୍ୟେକ ବିଜୟ ଶୋଭାଯାତ୍ରାକୁ ନିର୍ବାଚନ ଆୟୋଗ ନିଷିଦ୍ଧ କରିଛି

ବିଜୟ ପ୍ରମାଣପତ୍ର ପାଇବା ପାଇଁ ବିଜୟୀ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଜଣଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖକୁ ଯିବା ପାଇଁ ଅନୁମତି ଦିଆଯିବ ଗଭେଣ୍ଟ ଅକ୍ସିଜେନ ସାରା ଦେଶରେ ଅକ୍ସିକ୍ଜେନ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଜୋରସୋର ଉଦ୍ୟମ ଚଳାଇଛନ୍ତି

ଶିଳ୍ପ ବିକାଶ ଓ ଆଭ୍ୟନ୍ତର ବ୍ୟାପାର ବିଭାଗ ସହ ପରାମର୍ଶ କରି ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶ ରାଜସ୍ଥାନ ଦିଲ୍ଲୀ ଓ ଗୁଜରାଟ୍ରୁ ଏହି ସବୁ ଅକ୍କିଜେନ ଯୋଗାଇ ଦେଇଛି ଗତକାଲି ବ୍ରିଟେନରୁ ପ୍ରଥମ ଦଫାରେ ଜାହାଜ ଯୋଗେ ଏହିସବୁ ଅକ୍ସିଜେନ ଟ୍ୟାଙ୍କରଗୁଡିକ ଆସି ପହଞ୍ଚୁଛି

ଆମେରିକା ଫ୍ରାନ୍ନ ଜର୍ମାନୀ ଇସ୍ରାଏଲ ଓ ୟୁରୋପୀୟ ସଂଘ ଆଦି କେତେକ ଦେଶ ଭାରତକୁ ଅକ୍ସିଜେନ ଓ ଭେଷ୍ଟିଲେଟର ଯୋଗାଇଦେବା ପାଇଁ ପ୍ରତିଶ୍ରତି ଦେଇଛନ୍ତି ମହା ଗଡକାରୀ ମିଟିଂ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ ଗତକାଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଦର୍ଭ ଅଞ୍ଚଳର ସବୁ ଜିଲ୍ଲା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅକ୍ୱିଜେନ ପ୍ଲାର୍କ ସ୍ଥାପନ ଲାଗି ମୌଳିକ ଢାଞ୍ଚା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଦର୍ଭ ଅଞ୍ଚଳରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ନାଗପୁର ଓ ଅମରାବତୀ ଡିଜିକନର ସବୁ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ଲାଗି ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରାଯାଇଥିବା ଖବର ମିଳିଛି ପିଏମ କାତାର ଅମିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାତାର ର ଅମିର ତମିମ ବିନ୍ ଅଲ୍ ଥାନୀ ଙ୍କ ସହ ଗତକାଲି କଥାବାର୍ତ୍ତା ବେଳେ କୋଭିଡ ବିରୁଦ୍ଧରେ ସଂଗ୍ରାମ ପାଇଁ ଭାରତ ପ୍ରତି ସମର୍ଥନ ଜଣାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କାତାରରେ ଥିବା ଭାରତୀୟମାନଙ୍କୁ ଯୋଗାଇ ଦିଆଯାଉଥିବା ଯତ୍ନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ କୃତଞ୍ଜତା ଜଣାଇଛନ୍ତି

ସେ କହିଛନ୍ତି ପ୍ରତିଦିନ ବିଦେଶୀରୁ ଏହିଭଳି ଅକ୍ଟିଜେନ କଣ୍ଟେନର ଅଣାଯାଉଛି ଏବଂ ସପ୍ତାହକ ଭିତରେ ଏହି କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ

ପଞ୍ଜାବ ହରିୟାଣା ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ରାଜସ୍ଥାନ ଉତ୍ତରାଖଣ୍ଡ ଚଣ୍ଡିଗଡ ହିମାଚଳ ପ୍ରଦେଶ ଦିଲ୍ଲୀ ଗୁଜରାଟ ଓ ଜାମ୍ମୁ ଏବଂ କାଶ୍ମୀରରୁ ସର୍ବନିମ୍ନ ସରକାରୀ ମ୍ବଲ୍ୟରେ ସମ୍ପ୍ରତି ଆରମ୍ଭ ହୋଇଥିବା ରବିରତ୍ନରେ ଏହା ସଂଗ୍ରହ କରାଯାଇଛି

ଗତକାଲି ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର' ଦିଲ୍ଲୀ କ୍ୟାପିଟାଲସ୍କୁ ରୋମାଞ୍ଚକର ଗୋଟିଏ ରନ୍ରେ ହରାଇ ଦେଇଛି